ରାଜ୍ୟପାଳ ଭାବେ ଦାୟତ୍ୱ ଗ୍ରହଣ କରିବା ପରେ ଆଜି ବାଲେଶ୍ୱରକୁ ପ୍ରଥମ ଗସ୍ତ କରିବା ଅବସରରେ ଶ୍ରୀ ହରିଚନ୍ଦନ କହିଛନ୍ତି ବାଲେଶ୍ୱର ହେଉଛି ସାହିତ୍ୟ ଓ ସଂଗ୍ରାମର ମାଟି

ପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିରହିଛି

ପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀରାମଙ୍କ ଅବତାର ମଧ କୁହାଯାଏ

ଜିଲ୍ଲାର ତ୍ରିକୁଟ ପାହାଡରେ ଥିବା ପାତାଳି ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁ ଦାରୁଦିଅଁଙ୍କ ରାଜାରାଜେଶ୍ୱର ବେଶ ଦର୍ଶନ କରିଛନ୍ତି

ସେପଟେ ମୃତ୍ୟୁ ଭୟରେ ମହାରାଜ କଂସ ଆତଙ୍କିତ ହୋଇପଡ଼ିଛନ୍ତି

ଏହାକୁ ଦୂଷ୍ଟିରେ ରଖ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍କା ଗ୍ରହଣ କରାଯାଇଛି ନିଶାମଣି ହାଇସ୍କୁଲ ପଡ଼ିଆରେ କଂସର ଏକ ବିରାଟ ପ୍ରତିକୃତି ତିଆରି ହୋଇଛି

ଏହି କର୍ମଶାଳାରେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି ଯୋଗଦେଇ ସ୍ୱୟଂ ସହାୟକ ଗୋଷିର ବିକାଶରେ ସମବାୟ ବ୍ୟାଙ୍କ୍ର ଭୂମିକା ଉପରେ ଆଲୋଚନା କରିଥିଲେ

ସ୍ବଚନାଯୋଗ୍ୟ ଚିଉରଞ୍ଞନ ପଶ୍ବା ନାମକ ଜଣେ ଶିକ୍ଷକ ଆତୁହତ୍ୟା କରିଥିବା ଅଭିଯୋଗ ହୋଇଥିଲା

ଏହାକୁ ଭିତ୍ତି କରି ପୋଲିସ ପ୍ରମୋଦ ପଣ୍ଢାଙ୍କୁ ଗିରଫ କରିଥିବା ଜଶାପଡିଛି